ଇଣ୍ଡିଆ ଟ୍ରମ୍ ବୈଦେଶିକ ମନ୍ତ୍ରଣାଳୟ କହିଛି ଆମେରିକା ରାଷ୍ଟ୍ରପତି ଡୋନାଲ୍ଦ ଟ୍ରମ୍ପ୍ଙ୍କ ଗସ୍ତକୁ ଭାରତ ଉତ୍କଶାର ସହ ଅପେକ୍ଷା କରିଛି ଏହି ଗସ୍ତ ଦୁଇ ଦେଶ ମଧ୍ୟରେ ଦ୍ୱିପକ୍ଷିୟ ଓ ଭାଗିଦାରୀ ସମ୍ପର୍କକୁ ସୁଦୃଢ଼ କରିବ

ଆଜି ଅପରାହରେ ଏ ବିଷୟରେ ସାମ୍ବାଦିକମାନଙ୍କୁ ସୂଚନା ଦେଇ ବୈଦେଶିକ ବିଭାଗ ମୁଖପାତ୍ର ରବିଶ କୁମାର କହିଛନ୍ତି ପ୍ରତିରକ୍ଷା ନିରାପତ୍ତା ଓ ବାଣିଜ୍ୟ ସମେତ ପ୍ରାୟ ସମସ୍ତ ବିଷୟ ପ୍ରତିନିଧି ମଣ୍ଡଳ ସ୍ତରୀୟ କଥାବାର୍ଭାରେ ସ୍ଥାନ ପାଇବ

ଶ୍ରୀ କୁମାର କହିଛନ୍ତି ଏଚ୍ ୱାନ୍ ବି ବିଜା ସମ୍ପନ୍ଧୀୟ ବିଷୟ ମଧ୍ୟ କଥାବାର୍ତ୍ତାରେ ସ୍ଥାନ ପାଇବାର ସମ୍ଭାବନା ରହିଛି

ଆମ ଅହମ୍ମଦାବାଦ ସମ୍ଭାଦଦାତା କଣାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଅହମ୍ମଦାବାଦଠାରେ ସର୍ଦ୍ଦାର ପଟେଲ ଷ୍ଟାଡିୟମ୍କୁ ମିଳିତ ଭାବେ ଉଦ୍ଘାଟନ କରିବେ ଓ ଏକ ସଭାରେ ଉଦ୍ବୋଧନ ଦେବେ

ଏହି ଷ୍ଟାଡିୟମ୍ ଏହାର ଅନନ୍ୟ ଡିକାଇନ୍ ପାଇଁ ଅନ୍ୟ ଷ୍ଟାଡିୟମ୍ଗୁଡ଼ିକ ତ୍କଳନାରେ ଭିନ୍ନ ଓ ଭାରତୀୟ ସବୁଜ ନିର୍ମାଣ ପରିଷଦ ଏହାକୁ ସ୍ରବର୍ଶ୍ଣ ସବୂଜ ସାର୍ଟିଫିକେଟ୍ ପ୍ରଦାନ କରିସାରିଛି ଆଇଜିବିସି ମାନକ ସହ ଏହା ଏହି ସାର୍ଟିଫିକେଟ୍ ପାଇବାରେ ପ୍ରଥମ ଷ୍ଟାଡିୟମ୍ ହୋଇଛି ଭାରତ ବାଣିଜ୍ୟ କ୍ଷେତ୍ରରେ ଆମେରିକା ପ୍ରତି ଉଚ୍ଚିତ ଆଭିମ୍ବଖ୍ୟ ଗ୍ରହଣ କରିନଥିବା କଥା ଶ୍ରୀ ଟ୍ରମ୍ପ୍ କହିଥିବା ବିଷୟରେ ପ୍ରଶ୍ନ କରାଯିବାରୁ ଶ୍ରୀ କୁମାର କହିଛନ୍ତି ଶ୍ରୀ ଟ୍ରମ୍ପ୍ ବାଣିଜ୍ୟ ସନ୍ତୁଳନତା ବିଷୟକୁ ନେଇ ଏଭଳି ମନ୍ତବ୍ୟ ଦେଇଥିଲେ ଓ ଏହାର ସମାଧାନ ପାଇଁ ପ୍ରଚେଷ୍ଟା ଜାରି ରହିଛି ସେ କହିଛନ୍ତି କେଉଁ ପରିପ୍ରେକ୍ଷୀରେ ଏହା କୁହାଯାଇଥିଲା ତାହା ବୁଝିବା ହେଉଛି ଗୁରୁତ୍ୱପୂର୍ଣ୍ଣ ରାଜନାଥ ସେନା ଭବନ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଆଜି ନୂଆଦିଲ୍ଲୀର କ୍ୟାଷ୍ଟନମେଷ୍ଟଠାରେ ଥଲସେନା ଭବନର ଭିଭିପ୍ରସ୍ତର ସ୍ଥାପନ କରିବେ

ନବଗଠିତ ଚିଫ୍ ଅଫ ଡିଫେନ୍ନ ଷ୍ଟାଫ୍ ଓ ସିଡିଏସ୍ କାର୍ଯ୍ୟାଳୟ ଏହା ମଧ୍ୟରେ ରହିବ

ଏହି ଅବସରରେ ଉଦ୍ବୋଧନ ଦେଇ ପ୍ରତିରକ୍ଷାମନ୍ତ୍ରୀ କହିଛନ୍ତି ଏହି ଅଟ୍ଟାଳିକା ଯାନବାହାନ ଜନିତ ବାୟୁ ପ୍ରଦ୍ଷଣକୁ ରୋକିବାରେ ମଧ୍ୟ ସହାୟତା କରିବ ଶ୍ରୀ ସିଂ କହିଛନ୍ତି ସେନାବାହିନୀ କର୍ମଚାରୀଙ୍କର ଶୌର୍ଯ୍ୟ ଓ ବଳିଦାନ ଯୋଗୁଁ ଭାରତ ଆଜି ଏକ ଶକ୍ତିଶାଳୀ ଦେଶରେ ପରିଶତ ହୋଇଛି ଭୂମିପୂଜନ ସମୟରେ ଏକ ସର୍ବଧର୍ମ ପ୍ରାର୍ଥନାସଭାର ଆୟୋଜନ କରାଯାଇଥିଲା ଏମ୍ଇଏ ବ୍ରିଫିଙ୍ଗ୍ ଭାରତ କହିଛି ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହାଙ୍କ ଅରୁଣାଚଳ ପ୍ରଦେଶ ଗସ୍ତ ଉପରେ ଚୀନ ଦ୍ୱାରା ପ୍ରତିବାଦ କରାଯିବା ସଫ୍ପର୍ଣ୍ଣ ଅର୍ଥହୀନ ଗତକାଲି ନୂଆଦିଲ୍ଲୀରେ ଏ ସଂକ୍ରାନ୍ତରେ ସାମ୍ବାଦିକମାନଙ୍କ ସହ ବାର୍ତ୍ତାଳାପ ସମୟରେ ବୈଦେଶିକ ବିଭାଗ ମୁଖପାତ୍ର ରବିଶ କୁମାର କହିଛନ୍ତି ଅରୁଣାଚଳ ପ୍ରଦେଶ ଭାରତର ଏକ ଅବିଚ୍ଛେଦ୍ୟ ଅଙ୍ଗ ବୋଲି ଭାରତ ମୂଳରୂ କହିଆସୁଛି ମୁଖପାତ୍ର କହିଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଗସ୍ତକୁ ଭାରତ ଉତ୍କଶ୍ଚାର ସହ ଅପେକ୍ଷା କରିଛି ତାଙ୍କର ଏହି ଗସ୍ତ ଉଭୟ ଦ୍ୱିପକ୍ଷୀୟ ଓ ଭାଗିଦାରୀ ସଂପର୍କକୁ ସୁଦୃଢ଼ କରିବ ସେ ପୁଣି କହିଛନ୍ତି ପ୍ରତିରକ୍ଷା ନିରାପତ୍ତା ଓ ବାଣିଜ୍ୟ ସମେତ ପ୍ରାୟ ସମସ୍ତ ପ୍ରସଙ୍ଗ ଶ୍ରୀ ମୋଦି ଓ ଶ୍ରୀ ଟ୍ରମ୍ପଙ୍କ ମଧ୍ୟରେ ପ୍ରତିନିଧି ମଣ୍ଡଳସ୍ତରୀୟ କଥାବାର୍ତ୍ତାରେ ସ୍ଥାନ ପାଇବାର ଆଶା କରାଯାଉଛି

ଏସ୍ସି କମିଶନ ଓ୍ୱିମେନ୍ ଅଫିସର୍ସ ସେନାବାହିନୀ ମୁଖ୍ୟ ଜେନେରାଲ୍ ମନୋଜ ମୁକ୍ୟୁନ୍ଦ ନର୍ବଣେ କହିଛନ୍ତି ମହିଳା ଅଫିସରମାନଙ୍କୁ ସ୍ଥାୟୀ କମିଶନ ପ୍ରଦାନ ପାଇଁ ସୁପ୍ରିମକୋର୍ଟଙ୍କ ରାୟର କାର୍ଯ୍ୟକାରିତା ସକାଶେ ଏକ ଯୋଜନାର ରୂପରେଖ ପ୍ରସ୍ତୁତ କରାଯାଇଛି ସେନାବାହିନୀ କେବେ କୌଣସି ଯବାନଙ୍କ ପ୍ରତି ପକ୍ଷପାତ କରିନାହିଁ ବୋଲି ସେ କହିଛନ୍ତି ସୁପ୍ରିମକୋର୍ଟ ଗତ ସୋମବାର ଦିନ ସେନାବାହିନୀରେ କାର୍ଯ୍ୟରତ ମହିଳା ଅଫିସରମାନଙ୍କୁ ସ୍ଥାୟୀ କମିଶନ ଓ କମାଣ୍ଡ ପୋଷ୍ଟିଂ ପ୍ରଦାନ କରାଯିବା ପାଇଁ ନିର୍ଦ୍ଦେଶ ଦେଇଥିଲେ କାମ୍ମୁ କାଶ୍ମୀର ପ୍ରସଙ୍ଗରେ ସେନାବାହିନୀ ମୁଖ୍ୟ କହିଛନ୍ତି ସେଠାରେ ସନ୍ତାସବାଦୀ କାର୍ଯ୍ୟକଳାପ ବହୁ ମାତ୍ରାରେ ହ୍ରାସ ପାଇଛି ଓ ସେନାବାହିନୀ ଦ୍ୱାରା ସନ୍ତାସବାଦୀ ଗୋଷୀଗୁଡ଼ିକ ଉପରେ ଚାପ ବଳବତ୍ତର ରହିଛି

ଦେଶର ବିକାଶରେ ଗ୍ରାମାଞ୍ଚଳକୁ ସାମିଲ କରିବା ଏହାର ମୁଖ୍ୟ ଲକ୍ଷ୍ୟ ଥିଲା ସ୍ଥାନୀୟ ଅର୍ଥନୈତିକ ବିକାଶ ମୌଳିକ ସେବା ଯୋଗାଣ ବୃଦ୍ଧି ଓ ଯୋଜନାବଦ୍ଧ ରୁର୍ବାନ କ୍ଲୁଷ୍ଟର ସୃଷ୍ଟି ଦ୍ୱାରା ରୁର୍ବାନ କ୍ଲୁଷ୍ଟରଗୁଡ଼ିକର ରୂପାନ୍ତରଣ ମଧ୍ୟ ଏହାର ଅନ୍ୟତମ ଲକ୍ଷ୍ୟ ଏହା ସଂପୂକ୍ତ ଅଞ୍ଚଳର ସାମୃହିକ ବିକାଶ କରିବା ସହିତ ଗ୍ରାମାଞ୍ଚଳ ବିକାଶରେ ସହାୟକ ହେବ

ଏମଇଏ କରୋନା ଭାଇରସ୍ ଭାରତ କୋରନା ଭୂତାଣୁ ସଂକ୍ରମିତ ଚୀନର ଓ୍ୱହାନରୁ ଏହାର ନାଗରିକମାନଙ୍କୁ ବିମାନ ଯୋଗେ ଫେରାଇ ଆଣିବା ପାଇଁ ଚୀନର ମଞ୍ଜୁରୀ ଅପେକ୍ଷାରେ ରହିଛି ଭାରତ ଏହାର ପଡ଼ୋଶୀ ଦେଶ ଚୀନ ପାଇଁ ସେହି ବମାନରେ ଡାକ୍ତରୀ ସରଞ୍ଜାମ ପଠାଇବାକୁ ନିଷ୍ପଭି ନେଇଛି

ସେ କହିଛନ୍ତି ମହାମାରୀ ବିରୁଦ୍ଧରେ ସଂଗ୍ରାମରେ ଚୀନକୁ ସହାୟତା କରିବାରେ ଏହା ଏକ ଛୋଟ ପ୍ରୟାସ ଶ୍ରୀ କୁମାର କହିଛନ୍ତି ଯେଉଁ ଭାରତୀୟମାନେ ପୂର୍ବ ଦୁଇଟି ବିମାନରେ ଆସିପାରି ନାହାନ୍ତି ସେମାନଙ୍କୁ ଏହି ବିମାନରେ ଫେରାଇ ଅଣାଯିବାକୁ ପ୍ରଚେଷ୍ଟା କରାଯିବ ଯେଉଁ ଭାରତୀୟ ନାଗରିକମାନେ ଆସିବା ପାଇଁ ଇଚ୍ଛୁକ ସେମାନେ ଭାରତୀୟ ଦୂତାବାସ ସହ ଯୋଗାଯୋଗ କରିବାକୁ କୁହାଯାଇଛି ଯଦିଓ ଚୀନକୁ ଗସ୍ତ କରିବା ଓ ଚୀନରୁ ଭାରତକୁ ଆସିବା ପାଇଁ ପରାମର୍ଶ ସୂଚୀ ଜାରି କରାଯାଇ ସାରିଛି ସେହି ଦୃଷ୍ଟିର ଗସ୍ତ ସଂପର୍କିତ କୌଣସି କଟକଣା ଲାଗୁ ହେବନାହିଁ ବୋଲି ସେ କହିଛନ୍ତି

ଉତ୍ତରପ୍ରଦେଶର ବାରଣାସୀଠାରେ କାଶୀ ବିଶ୍ୱନାଥ ମନ୍ଦିରରେ ପୂଜାର୍ଚ୍ଚନା କରିବା ପାଇଁ ଶ୍ରଦ୍ଧାଳୁମାନେ ପହଞ୍ଚବାରେ ଲାଗିଛନ୍ତି ଶ୍ରଦ୍ଧାଳୁମାନେ ଗଙ୍ଗାନଦୀରେ ପବିତ୍ର ବୁଡ଼ ମଧ୍ୟ ପକାଉଛନ୍ତି ଆହ୍ଲାବାଦରେ ଭକ୍ତମାନେ ସଙ୍ଗମସ୍ଥଳରେ ପବିତ୍ର ବୁଡ଼ ପକାଉଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ ଏବଂ ଉପରାଷ୍ଟ୍ରପତି ଏମ୍ ଭେଙ୍କିୟାନାଇଡୁ ମହାଶିବରାତ୍ରି ପାଇଁ ଦେଶବାସୀଙ୍କୁ ଶୁଭକାମନା କ୍ଷାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଧ୍ୟ ଏହି ଅବସରରେ ଲୋକଙ୍କୁ ଶୁଭକାମନା ଜଣାଇଛନ୍ତି ବାବା ଭୋଳାନାଥଙ୍କ ଆଶୀର୍ବାଦ ସମସ୍ତଙ୍କ ଜୀବନରେ ଖୁସି ଶାନ୍ତି ସମୃଦ୍ଧି ଏବଂ ସୌଭାଗ୍ୟ ଆଶିଦେଉ ବୋଲି ଶୀ ମୋଦି ଏକ ଟ୍ୱିଟ୍ ବାର୍ତ୍ତାରେ ଆଶାବ୍ୟକ୍ତ କରିଛନ୍ତି

ଘଡ଼ଘଡ଼ି ସହ ବର୍ଷା ଯୋଗୁଁ ଖେଳକୁ ମଧ୍ୟାହ୍ନ ବିରତିଠାରୁ ବନ୍ଦ ରଖାଯାଇଥିଲା ପିଚକୁ ପରୀକ୍ଷା ନିରୀକ୍ଷା କରିବା ପରେ ଅମ୍ପାୟାରମାନେ ଖେଳକୁ ବନ୍ଦ ରଖିବା ପାଇଁ ନିଷ୍କଭି ନେଇଥିଲେ